ବିଗତ ତିନିବର୍ଷ ଧରି ଓଡ଼ିଶା ଏ କ୍ଷେତ୍ରରେ ସଫଳତା ହାସଲ କରିଥିବା ବେଳେ ଚଳିତବର୍ଷ ମଧ୍ୟ ଧାର୍ଯ୍ୟ ଲକ୍ଷ୍ୟ ପ୍ରରଣ କରିବ ବୋଲି ଜଣାପଡ଼ିଛି

ଫିକ୍ ନିୟମ ସଂପର୍କରେ ଗାଡ଼ି ଚାଳକମାନଙ୍କୁ ସଚେତନ କରାଯାଉଛି

ଏପରି ଘଟଣା ଦେଖବାକୁ ମିଳିଛି ନବରଙ୍ଙପୁର କିଲ୍ଲାର ରାଇଘର ବ୍ଲକର ବରାଗୁଡା ଗ୍ରାମରେ କାଠପୋଲରେ କୁନି କୁନି ସ୍କୁଲ ପିଲାଙ୍କୁ ଗ୍ରାମବାସୀ ସହାୟତାର ହାତ ବଢାଇ ପୋଲ ପାରି ହେବାରେ ସାହାଯ୍ୟ କରିଛନ୍ତି

ନାଳ ଆରପାରିରେ ଥିବା ଗୁଡିପାରା ଗ୍ରାମ ଉପରେ ନିର୍ଭରଶୀଳ ବରାଗୁଡା ଗ୍ରାମବାସୀ

ସେମାନେ ଅଷ୍ଟମ ଓ ନବମ ଶ୍ରେଶୀର ଛାତ୍ର ଆଜି ସକାଳୁ ସେମାନେ ସାଇକେଲ୍ରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କାର ସେମାନଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ଗୁରୁତର ଅବସ୍ଥାରେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ରି କରାଯାଇଥିବା ବେଳେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ

ଗିରଫ ବ୍ୟକ୍ତି ଜଶଙ୍କ ମୂତ ମହିଳାଙ୍କ ସ୍ୱାମୀ ବୋଲି ଜଶାପଡ଼ିଛି

ଅଧିକ ଟଙ୍କାର ହେବ ବୋଲି ଜଣାପଡ଼ିଛି

ଅପରପକ୍ଷରେ ମହାନଦୀରେ ବନ୍ୟାପାଣି ଆସିବାରୁ କଟକ ଖୋର୍ବ୍ଧା ସୁବର୍ଷ୍ପୁର ଓ ବୌଦ୍ଧ କିଲ୍ଲାରେ ବନ୍ୟା ପରିସ୍ରିତି ସୂଷି ହୋଇଛି